ରାଜ୍ୟରେ କଂଗେସ ପରବର୍ତ୍ତୀ ସରକାର ଗଠନ କରିବ

ରାକ୍ୟରେ ସଂଖ୍ୟାଗରିଷତା ହାସଲ କରି କଂଗ୍ରେସ ପରବର୍ତ୍ତୀ ସରକାର ଗଠନ କରିବ କଂଗ୍ରେସ ପାର୍ଟି ରାଜସ୍ଥାନରେ ଏକକ ସଂଖ୍ୟାଗରିଷ୍ଣ ଦଳ ଭାବେ ଉଭା ହୋଇଛି ଏବଂ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ଟିଆର୍ଏସ୍ ତେଲେଙ୍ଗାନାରେ କ୍ଷମତାକୁ ପୁଣିଥରେ ଫେରିଥିଲା ବେଳେ ମିକ୍କୋ ଜାତୀୟ ସାମ୍ପୁଖ୍ୟ ମିକ୍ଜୋରାମରେ କଂଗ୍ରେସକୁ ଗାଦିଚ୍ୟୁତ କରିଛି

ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜନନ୍ଦନ ଗାଓଁ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି

ବିଏସ୍ପି ପ୍ରାର୍ଥୀଙ୍କର ବିୟୋଗରେ ରାମଗଡ଼ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇନାହିଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଝଲରପଟନ ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ମାନବେନ୍ଦ୍ର ସିଂଙ୍କୁ ହରାଇ ବିଜୟୀ ହୋଇଛନ୍ତି ନିର୍ବାଚନ ପୂର୍ବରୁ ମାନବେନ୍ଦ୍ର ସିଂ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ

ତେଲେଙ୍ଗାନାରେ ଟିଆର୍ଏସ୍ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବ

ବିଜେପି ଗୋଟିଏ ଆସନରେ ଜିତିଥିବା ବେଳେ ଟିଡିପି ଦୁଇଟି ଆସନରେ ଜିତିଛି

ମୁଖ୍ୟମନ୍ତ୍ରୀ ଲାଲ୍ ଥାନ୍ୱାଲା ଦୁଇଟିଯାକ ନିର୍ବାଚନ ମଣ୍ଡଳୀରୁ ହାରି ଯାଇଛନ୍ତି ଗମେଣ୍ଟ୍ ଫର୍ମେସନ୍ ତେଲେଙ୍ଗାନାରେ ଟିଆର୍ଏସ୍ ତାର ନେତା ନିର୍ବାଚନ କରିବା ପାଇଁ ଆଜି ହାଇଦ୍ରାବାଦରେ ବିଧାୟକ ଦଳର ବୈଠକ ବସିବ ଗତକାଲି ଟିଆର୍ଏସ୍ ମୁଖ୍ୟ କେଚନ୍ଦ୍ରଶେଖର ରାଓ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଥିଲେ ଟିଆର୍ଏସ୍ ଜାତୀୟ ରାଜନୀତିରେ ବୃହତ ଭୂମିକା ନିଭାଇବ ଜୟପୁରରେ ନବନିର୍ବାଚିତ କଗ୍ରେସ ବିଧାୟକମାନେ ପାର୍ଟିର ବିଧାୟକ ଦଳ ନେତା ବାଛିବା ପାଇଁ ମତାମତ ଦେବା ସକାଶେ ଆଜି ଏକ ବୈଠକରେ ମିଳିତ ହେଉଛନ୍ତି ମିଜୋରାମରେ ମିଜୋ ଜାତୀୟ ସାମ୍ମୁଖ୍ୟ ସଭାପତି ଏବଂ ଭାବୀ ମୁଖ୍ୟମନ୍ତ୍ରୀ ଜୋରାମ୍ ଥାଙ୍ଗା ରାଜ୍ୟପାଳ କେରାଜଶେକରନ୍ଙ୍କୁ ଗତକାଲି ସନ୍ଧ୍ୟାରେ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ଗତକାଲି ଆଇଚ୍ଚଲ୍ଠାରେ ନବନିର୍ବାଚିତ ବିଧାୟକମାନେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲେ ପିଏମ୍ ରେଜଲ୍ଟ ବିଧାନସଭା ନିର୍ବାଚନଗୁଡ଼ିକରେ କଂଗ୍ରେସର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି ତେଲେଙ୍ଗାନାରେ ବିପୁଳ ବିଜୟ ପାଇଁ ଶ୍ରୀ ମୋଦି ଟିଆର୍ଏସ୍ ମୁଖ୍ୟ କେଚନ୍ଦଶେଖର ରାଓ ଏବଂ ମିଜୋରାମରେ ସଂଖ୍ୟାଗରିଷତା ହାସଲ କରିଥିବା ମିଜୋ ଜାତୀୟ ସାମ୍ଗୁଖ୍ୟକୁ ଅଭିନନ୍ଦନ ଜଶାଇଛନ୍ତି ଟ୍ପିଟ୍ କରି ଶ୍ରୀ ମୋଦି କହିଛନ୍ତି ବିଜେପି ଜନାଦେଶକୁ ସମ୍ମାନର ସହ ଗ୍ରହଣ କର୍ୁଛି ସେ କହିଛନ୍ତି ବିଜୟ ଓ ପରାଜୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆଜିର ଏହି ଫଳାଫଳ ଲୋକମାନଙ୍କ ସେବା କରିବା ପାଇଁ ଓ ଦେଶର ବିକାଶ ପାଇଁ କଠିନ ପରିଶ୍ରମ କରିବାକୁ ତାଙ୍କ ପାର୍ଟିକୁ ପ୍ରତିଜ୍ଞାବଦ୍ଧ କରିଛି ପୂର୍ବରୁ ଛତିଶଗଡ଼ ମଧ୍ୟପ୍ରଦେଶ ଓ ରାଜସ୍ଥାନର ଲୋକମାନେ ବିଜେପିକୁ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସେହିସବୁ ରାଜ୍ୟର ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ସେହିସବୁ ରାଜ୍ୟଗୁଡ଼ିକରେ ବିଜେପି ସରକାର ଲୋକମାନଙ୍କ କଲ୍ୟାଣ ପାଇଁ ନିରବଚ୍ଛିନ୍ନ ଭାବେ କାମ କରିଥିଲେ ରାହୁଲ ରେଜଲ୍ଟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନର ଫଳାଫଳ ହେଉଛି କଂଗ୍ରେସକର୍ମୀ କ୍ଷୁଦ୍ର ବ୍ୟବସାୟୀ ଏବଂ କୃଷକମାନଙ୍କର ବିଜୟ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ନିର୍ବାଚନ ଫଳାଫଳ ଦ୍ୱାରା କଂଗ୍ରେସ ଦଳ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ ହୋଇଛି ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ଶ୍ରୀ ଗାନ୍ଧି କହିଛନ୍ତି ଯେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଆବଶ୍ୟକ ପଡ଼ିଲେ ବିଏସ୍ପି ଏବଂ ସମାଜବାଦୀ ପାର୍ଟିର ସମର୍ଥନ ନିଆଯିବ ଏହି ଦୁଇଟି ଦଳର କଂଗ୍ରେସ ଆଦର୍ଶ ସହ ସାମଞ୍ଜସ୍ୟ ରହିଛି ତେବେ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ବଡ଼ ସମସ୍ୟା ନାହିଁ ବୋଲି ଶ୍ରୀ ଗାନ୍ଧି କହିଛନ୍ତି ପିଏମ୍ ଫୋରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଚତୁର୍ଥ ଭାଗିଦାରୀ ଫୋରମକୁ ଉଦ୍ଘାଟନ କରିବେ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ କରିବା ସହ କିଶୋର ଅବସ୍ଥା ଶିଶୁ ନବଜାତ ଶିଶୁ ଓ ମାତୃସ୍ୱାସ୍ଥ୍ୟରେ ବିକାଶ ଆଣିବାରେ ଜ୍ଞାନବୃଦ୍ଧି ଲକ୍ଷ୍ୟରେ ଏହି ଫୋରମର ଆୟୋଜନ କରାଯାଇଛି

ଯାହାର ଲକ୍ଷ୍ୟ ହେଉଛି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଭାଗିଦାରି ସ୍ଥାପନ କରିବା ଭାରତରେ ଦ୍ୱିତୀୟ ଥର ପାଇଁ ଏହି ଫୋରମର ଆୟୋଜନ କରିଛି ମାଲ୍ୟା ଦେଶର ସର୍ବବୃହତ ରଣପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଶକୁ ସ୍ୱାଗତ ଜଣାଇଛି

ଗତକାଲି ମୁମ୍ଭାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଜଣେ ବ୍ୟକ୍ତି ଋଣ ଖିଲାପ କରି ଖସି ପଳାଇଯାଇ ପାରିବ ନାହିଁ ବୋଲି ବର୍ତ୍ତମାନ ସ୍ୱଷ୍ଟ ହୋଇଯାଇଛି ସେ କହିଛନ୍ତି ମାଲ୍ୟାଙ୍କ ପ୍ରତ୍ୟର୍ପଣ ବର୍ତ୍ତମାନ ଋଣଦାତା ଓ ରଣ ଗ୍ରହୀତାମାନଙ୍କ ମଧ୍ୟରେ ସଂପର୍କକୁ ବିଶେଷ ଭାବେ ପ୍ରଭାବିତ କରିବ ସବୁ ଋଣ ପରିଶୋଧ କରିବା ପାଇଁ ବିଜୟ ମାଲ୍ୟା ଦେଇଥିବା ପ୍ରତିଶ୍ରତିକୁ ଶ୍ରୀ କୁମାର ଖଣ୍ଡନ କରି କହିଛନ୍ତି ଋଣ ପରିଶୋଧ ପାଇଁ ଶ୍ରୀ ମାଲ୍ୟାଙ୍କ ପକ୍ଷରୁ ବ୍ୟାଙ୍କକୁ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ମିଳିନାହିଁ

ବିକୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆବେଦନକୁ ଖାରଜ କରିବାକୁ ମାଲ୍ୟାଙ୍କର ଓକିଲ ଅମିତ ଦେଶାଇ ମୁମ୍ୟାଇର କଳାଧନ ବୈଧ ନିବାରଣ ଆଇନ ଅଦାଲତରେ ଆବେଦନ କରିଛନ୍ତି ଶ୍ରୀ ଦେଶାଇ ଅଦାଲତରେ କହିଛନ୍ତି ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଲଣ୍ଡନ ଅଦାଲତ ନିର୍ଦ୍ଦେଶ ଦେଇଥିବାରୁ ତାଙ୍କୁ ପଳାତକ ଘୋଷଣା ଲାଗି ପ୍ରବର୍ଭନ ନିର୍ଦ୍ଦେଶାଳୟର ଆବେଦନକୁ ଖାରଜ କରାଯାଉ ପ୍ରେସିଡେଣ୍ଟ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଶାନ୍ତି ସ୍ଥାପନ ଜାତୀୟ ସ୍ତରୀୟ ବୁଝାମଣା ଏବଂ ଆର୍ଥିକ ଅବସ୍ଥାରେ ସୁଧାର ଆଶିବା ପାଇଁ ଭାରତ ମିଆଁମାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବ ଭାରତ ଏବଂ ମିଆଁମାର ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯୋଗାଯୋଗ ଦକ୍ଷତା ବିକାଶ ବ୍ୟାବସାୟିକ ଏବଂ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ଦ୍ୱାରା ଦୁଇ ଦେଶର ସଂପର୍କକୁ ଅଧିକ ସୁଦୃଢ଼ କରିହେବ ଗତକାଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ସମ୍ମାନାର୍ଥେ ଆୟୋଜିତ ଉତ୍ସବରେ ଯୋଗଦେଇ କହିଛନ୍ତି ଯେ ସାଂସ୍କୃତିକ ସଫପର୍କ ଏବଂ ବୌଦ୍ଧ ଐତିହ୍ୟର ଦୁଇ ଦେଶ ମଧ୍ୟରେ ନିବିଡ଼ ତଥା ଆବେଗପୂର୍ଣ୍ଣ ସଂପର୍କ ରହିଛି ଆଜି ରାଷ୍ଟ୍ରପତି ଅତ୍ୟାଧୁନିକ କୃଷି ଗବେଷଣା ଓ ଶିକ୍ଷା ପ୍ରତିଷ୍ଠାନ ସହ ଧାନ ଉତ୍ପାଦନ କେନ୍ଦ୍ରର ମଧ୍ୟ ପରିଦର୍ଶନ କରିବେ ଏହି ଦୁଇଟି ପ୍ରକଳ୍ପ ପାଇଁ ଭାରତ ସରକାର ଅର୍ଥ ପ୍ରଦାନ କରିଛନ୍ତି ଏହାପରେ ରାଷ୍ଟ୍ରପତି ୟାଙ୍ଗୁନ ପରିଦର୍ଶନରେ ଯାଇ ସେଠାକାର ଏକ ସଂପ୍ରଦାୟ ପକ୍ଷରୁ ଆୟୋଜିତ ସ୍ୱାଗତ ସମ୍ଭର୍ଦ୍ଧନାରେ ଯୋଗଦେବେ

ସଂପ୍ରତି ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପାକ୍ଷିକ ବାଶିଜ୍ୟିକ କାରବାର ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଡଲାର ମଧ୍ୟରେ ସୀମିତ ରହିଛି

ଭାରତର ଦୁଇ କ୍ରୀଡ଼ାବିତ୍ ପିଭି ସିନ୍ଧୁ ଏବଂ ସମୀର ବର୍ମା ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ମହିଳା ସିଙ୍ଗଲସ୍ର ଗ୍ରୁପ୍ ଏ ରେ ପିଭି ସିନ୍ଧୁ ତାଇ ଜୁଇଙ୍ଗ୍ ଏବଂ ଝାଙ୍ଗ୍ ବେଇୱେନ୍ ସ୍ଥାନିତ ହୋଇଥିବାବେଳେ ସମୀର ବର୍ମା କଣ୍ଟ୍ରୋ ମୋମୋଟା ଟମି ସୁଗିଆର୍ଭୋ ଏବଂ କାନ୍ତାଫୋନ୍ ୱାଙ୍ଗ୍ଚାରୋଏନ୍ ଗ୍ରୁପ୍ ବି ରେ ସ୍ଥାନ ପାଇଛନ୍ତି

ଆସନ୍ତାକାଲି ଭାରତ ନେଦରଲ୍ୟାଣ୍ଡକୁ ଭେଟୁଥିଲାବେଳେ ବେଲ୍ଜିୟମ୍ କର୍ମାନୀକୁ ଭେଟିବ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ୍ ବିଜୟ ହାସଲ କରି କ୍ପାର୍ଟର ଫାଇନାଲ୍କୁ ଉଠିଥିଲେ

ଇଲଣ୍ଡ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍କୁ ଉଠିଛନ୍ତି ଆୟୋଜକ ଦଳ ଭାରତ ଦୁଇଥର ଚମ୍ପିୟନ୍ ଅଷ୍ଟ୍ରେଲିଆ ଆର୍ଜେକ୍ଟିନା ଓ ଜର୍ମାନୀ କ୍ୱାର୍ଟର ଫାଇନାଲ୍କୁ ଉନ୍ନତି ହୋଇସାରିଛନ୍ତି